ବିଭିନ୍ନ ସ୍ଥାନରେ ସ୍ୱତନ୍ଦ୍ କାର୍ଯ୍ୟକ୍ରମ

ଏହି ପତ୍ରର ଉଉରେ ଶ୍ରୀ ଯୋଶୀ ଜଶାଇଛନ୍ତି ଯେ ସୁନ୍ଦରଗଡ଼ ଜିଲ୍ଲାର ବସୁନ୍ଧରା ଅନୁଗୁଳ ଜିଲ୍ଲାର ଜଗନ୍ନାଥ ଏବଂ ସୁଭଦ୍ରା ଅଞ୍ଞଳରେ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷା ପାଇଁ ଏମ୍ସିଏଲ୍ ବୋର୍ଡ ଅନୁମୋଦନ ଦେଇଛି

ଆଜି ବିଶ୍ୱ ମାତୂଦିବସ ଅବସରରେ କରୋନା କଟକଶା ମଧରେ ମମତାମୟୀ ମାଆଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଚାନରେ ଅନୁଷିତ ହେଉଛି ସ୍ୱତନ୍ତ କାର୍ଯ୍ୟକ୍ରମ

ମାଆ ଏକ ନିବିଡ଼ତାର ଆବେଗ